ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ବହୁ ରାଷ୍ଟ୍ରୀୟବାଦ ଆଭିମ୍ରଖ୍ୟକ୍ତ ଉଜାଗର କରିବାକୁ କହିଛନ୍ତି

ରାଜନୈତିକ ଦଳଗୁଡ଼ିକର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଛନ୍ତି

ହରିଆଶାରେ ବିଜେପି କଂଗ୍ରେସ ଆଇଏନ୍ଏଲ୍ଡି ଓ ଜନନାୟକ ଜନତାପାର୍ଟି ସମେତ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକର ତ୍ରୁଙ୍ଗନେତାମାନେ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବିଜେପି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରସିଂ ହୁଡା ଓ ପିସିସି ମୁଖ୍ୟ କୁମାରୀ ଶୈଳଜା କଂଗ୍ରେସ ପାଇଁ ଏବଂ ଦୁଶ୍ୟନ୍ତ ଚୌଟାଲା ଓ ଦିଗ୍ବିଜୟ ସିଂ ଚୌଟାଲା କନନାୟକ ଜନତା ପାର୍ଟି ପାଇଁ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଅନ୍ୟ ରାଜ୍ୟଗୁଡ଼ିକ ସହ ରାଜ୍ୟର ସୀମାକୁ ସିଲ୍ କରିଦିଆଯାଇଛି ଓ ପୋଲିସ୍ ଅସାମାଜିକ ଲୋକମାନଙ୍କ ଉପରେ କଡ଼ା ନକର ରଖିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ନେତୃତ୍ୱର ସରକାର ରାଜ୍ୟରେ ଅନେକ ବିକାଶମଳକ କାର୍ଯ୍ୟ କରିଛନ୍ତି ଓ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତିକୁ ଲୋପ କରିଛନ୍ତି

ସେ କହିଛନ୍ତି ଦେଶ ବିଭାଜନ ସମୟରେ କଂଗ୍ରେସ ପାର୍ଟି କର୍ତ୍ତାରପୁର ସାହିବକୁ ଭାରତରେ ରଖିବା ପାଇଁ ପ୍ରଚେଷ୍ଟା କରିନଥିଲା ନିଶାଦ୍ରବ୍ୟ ସେବନ ପରିହାର କରିବାକୃ ସେ ଯୁବାମାନଙ୍କୁ ପରାମର୍ଶ ଦେଇଛନ୍ତି ଜଳ ସଂରକ୍ଷଣ ପାଇଁ ଗଠିତ ସ୍ୱତନ୍ତ୍ର ମନ୍ତ୍ରଣାଳୟର ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଭାରତର୍ ଯେଉଁ ଜଳ ପାକିସ୍ତାନକୁ ଚାଲି ଯାଉଛି ସେଗୁଡ଼ିକୁ ହରିଆଣା ଓ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯିବ

ସେ କହିଛନ୍ତି ସାମ୍ପ୍ରଦାୟିକ ସଦ୍ଭାବନା ନାମରେ ଦେଶର ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଥିଲା ସେ କହିଛନ୍ତି କଂଗ୍ରେସ କାଶ୍ମୀରରେ ସୁଫି ସଂସ୍କୃତିକୁ ଧ୍ୱଂସ କରିଦେଇଛି ଓ ସର୍ବସାଧାରଣଙ୍କୁ ଉପେକ୍ଷା କରି ମାତ୍ର ଅଳ୍ପକିଛି ପରିବାରଙ୍କ ଲାଭ ପହଞ୍ଚାଇଛି ସୀତାରମଣ ସ୍କୋଡାଉନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ମନ୍ତୁରତା ଯୋଗୁଁ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ସମ୍ମିଳିତ ଉଦ୍ୟମ ସକାଶେ ଆହ୍ୱାନ ଦେଇଛନ୍ତି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ବହୁ ରାଷ୍ଟ୍ରୀୟବାଦ ଆଭିମୁଖ୍ୟକୁ ଉଜାଗର କରିବା ପାଇଁ ମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ବାଣିଜ୍ୟ ପ୍ରତିବନ୍ଧକ ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ଓ ଅଧିକ ଋଣଭାର ଭଳି ସମସ୍ୟାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି ଏହି ଅର୍ଥନୈତିକ ମନ୍ତରତା ଏକ ସଂକଟର ରୂପ ନେବା ପୂର୍ବର୍ ଏଭଳି ପଦକ୍ଷେପ ନେବାକ୍ର ସେ ଆହ୍ୱାନ ଦେଇଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ମନ୍ତ୍ରୀ ସ୍ତରୀୟ କମିଟି ବୈଠକରେ ସେ ଏ ବିଷୟ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଡି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବାକୁ ଏବେ ୱାଶିଂଟନ୍ ଡିସିରେ ଅଛନ୍ତି ଶ୍ରୀମତୀ ସୀତାରମଣ ବାଣିଜ୍ୟ ପ୍ରତିଯୋଗିତା ଓ ଅର୍ଥନୈତିକ ସୁରକ୍ଷାବାଦ ନୀତି ବିଷୟ ଉଲ୍ଲେଖ କରି ଏହାଯୋଗୁଁ ଏକ ଅନିଣ୍ଠିତ ବାତାବରଣ ସୃଷ୍ଟି ହୋଇଛି ଓ ତାହା ପୁଞ୍ଜି ସାମଗ୍ରୀ ଓ ସେବାର ଆଦାନପ୍ରଦାନକୁ ପ୍ରଭାବିତ କରିଛି ବୋଲି ଦର୍ଶାଇଛନ୍ତି

କାରଣ ସାଂସଦମାନେ ବ୍ରେକ୍କିଟ୍ ଉପରେ ସେମାନଙ୍କର ଚଡ଼ାନ୍ତ ମତାମତ ଦେବାରେ ବିଳମ୍ବ କରିବା ସଂକ୍ରାନ୍ତରେ ପ୍ରଥମେ ଏକ ଭୋଟିଂରେ ଭାଗ ନେଇଥିଲେ

ସେ କହିଛନ୍ତି ଦୀର୍ଘ ତିନି ବର୍ଷ ଧରି ଦେଶରେ ଅନିଶ୍ଚିତତାର ଏକ ବାତାବରଣ ସୃଷ୍ଟି କରିଥିବା ଏହି ସମସ୍ୟାର ସମାଧାନ ପାଇଁ ସାଂସଦମାନେ ଏକ୍ୟବଦ୍ଧ ହେବା ଉଚିତ୍ ସେ କହିଛନ୍ତି ସାଂସଦମାନଙ୍କ ପାଇଁ ଐକ୍ୟବଦ୍ଧ ହୋଇ ନିଷ୍ପଭି ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ କାରଣ ଦେଶର ଜନସାଧାରଣ ଏଥିପାଇଁ ଆଶାବାନ୍ଧି ବସିଛନ୍ତି କିନ୍ତ୍ର ସେ ଯେଭଳି ଆଶା କରୁଛନ୍ତି ତାଙ୍କୁ ସେଭଳି ସମର୍ଥନ ମିଳିନପାରେ ହାଉସ୍ ଅଫ୍ କମନ୍ ସ୍ୱିକର ଜନ୍ ବର୍କୋ କହିଛନ୍ତି ପ୍ରଥମେ ସେ ସଂଶୋଧନ ଉପରେ ଭୋଟିଂ ପାଇଁ ଅନ୍ମତି ଦେବେ ଯାହାଫଳରେ ବୁଝାମଣା ଉପରେ ଭୋଟିଂ ଆଉ ଏକ ଦିନ କରାଯାଇ ପାରିବ ଯଦି ସଂଶୋଧନ ପାଶ୍ ହେଇଗଲା ତେବେ ୟୁରୋପୀୟ ସଂଘରୁ ବାହାରିବା ପାଇଁ ଅଧିକ ସମୟ ନେବାକ୍ର ଜନ୍ସନ୍ ବାଧ୍ୟ ହେବେ ଇଡି ଡିଏଚ୍ଏଫ୍ଏଲ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଜି ଦିୱାନ୍ ହାଉସିଂ ଫାଇନାନ୍ ଲିମିଟେଡ୍ ପରିସର ମଧ୍ୟରେ ଖାନ୍ତଲାସି କରିଛି ଦୁବାଇରେ ଡି କମ୍ପାନୀ ପାଖରେ ପହଞ୍ଚିଥିବା ଏକ ଋଣ ମାମଲାରେ ଏଇ ଖାନତଲାସି କରାଯାଇଛି ମୁମ୍ୟାଇ ଓ ଅନ୍ୟ କିଛି ଅଞ୍ଚଳରେ ଖାନତଲାସି କରାଯାଇଥିବାର ଜଣାପଡ଼ିଛି